ହେଲେ ଏଥିରେ କେହି ଆହତ ହୋଇ ନାହାନ୍ତି

ଡାକ୍ତରଖାନା କର୍ମଚାରୀ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ନିଆଁକୁ ଆୟଉ କରାଯାଇଛି ଏ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି

ଦୀପାବଳି ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ଓଡ଼ିଶା ସମେତ ଦେଶବ୍ୟାପୀ ଆକି ପାଳନ କରାଯାଉଛି

ରାଷ୍ଟପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଦୀପାବଳି ଦେଶର ନାଗରିକଙ୍କ ମଧ୍ଘରେ ଭ୍ରାତୃତ୍ବ ଏବଂ ଏକତା ଭାବ ବୃଦ୍ଧି କରିବା ଲାଗି ସୁଯୋଗ ସୃଷି କରିଥାଏ

ଆଇଟିବିପି ଯବାନଙ୍କ ସହ ଦୀପାବଳି ପାଳନ କରିବା ସହ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି

ଦୀପାବଳି ଉପଲକ୍ଷେ ଶ୍ରୀକ୍ଷେତ୍ର ପୁରୀରେ ଆଜି ଲକ୍ଷାଧ୍କ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି

ଆବଶ୍ୟକସ୍ଥଳେ ଅଧିକ ଚିକିହା ପାଇଁ ଓଟି ଓ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ସମସ୍ତ ପ୍ରସ୍ତୁତି କରାଯାଇଛି

ଭଦ୍ରକର ଅଧିଷାତ୍ରୀ ଦେବୀ ମା ଭଦ୍ରକାଳୀଙ୍କୁ ଆଜି ମହାକାଳୀ ବେଶରେ ସୁସଜିତ କରାଯାଇଛି